ଦେଶରେ ହେନ୍ତାଳବଣ ବୃଦ୍ଧି କରିଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ତୂତୀୟ ସ୍ଚାନରେ ରହିଛି

ବିକାଶ କ୍ଷେତ୍ରରେ ଓଡ଼ିଶା ପୂର୍ବବର୍ଷ ତୁଳନାରେ ଉତ୍ତମ ପ୍ରଦର୍ଶନକାରୀ ରାକ୍ୟ ଭାବେ ଏଥିରେ ସ୍ଥାନ ପାଇଛି

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି ପୂର୍ବରୁ ପାନ୍ ଆଧାର ଲିଙ୍କ୍ ଲାଗି ଆଜି ଥିଲା ଶେଷ ତାରିଖ ତୂତୀୟଥର ଲାଗି ଏହି ଲିଙ୍କ୍ ସମୟସୀମାରେ ବୃଦ୍ଧି କରାଯାଇଛି

ଏ ନେଇ ଗୃହ ବିଭାଗକୁ ତୁରନ୍ତ କାର୍ଯ୍ୟାନ୍ୱୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି ସେ କହିଛନ୍ତି ଗୂହ ବିଭାଗ ପକ୍ଷରୁ ବିଭିନ୍ନ କିଲ୍ଲାରେ ଜମି ଚିହ୍ଟ ପ୍ରକ୍ରିୟା ଏବେ ଜାରି ରହିଛି

ଏହାଦ୍ୱାରା ଖର୍ଚ୍ଚ କମିବା ସହିତ ଆଇନଶୃଙ୍ଖଳା ପରିସ୍ତିତିକୁ ମଧ୍ୟ ଏଡ଼ାଯାଇ ପାରିବ ବୋଲି ଆଇନମନ୍ତୀ କହିଛନ୍ତି

ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ କୟନ୍ତୀ ଉପଲକ୍ଷେ ଗତକାଲି ଆୟୋଜିତ ଏକ ସାରସ୍ୱତ ସମାରୋହରେ ଯୋଗଦେଇ ସେ ଏହା କହିଛନ୍ତି ରାଜ୍ୟପାଳ କହିଛନ୍ତି ଉଚିତ ଏବଂ ଉଉମ ଶିକ୍ଷା ଆହରଣ ଦ୍ୱାରା ଛାତ୍ରଛାତ୍ରୀଙ୍କ ଜୀବନ ମଧୁମୟ ହୋଇଥାଏ

ନବବର୍ଷ ଓ ଧନୁଯାତ୍ରାକୁ ନେଇ ବରଗଡ଼ ସହର ଏବେ ବେଶ୍ ଉହବମୁଖର ହୋଇଉଠିଛି

ଅନ୍ୟପକ୍ଷରେବିଭିନ୍ନ ଗ୍ରାମରେ ଟ୍ରାନସଫର୍ମର ସ୍ରାପନ ସହିତ ଏଲଟି ଏବଂ ଏଚଟି ଲାଇନ ସଂଯୋଗ ଏହି ଯୋଜନା ଅର୍ଥରେ କରାଯାଉଛି

ପୁଲିସ୍ ଘଟଶାର ଅନୁସନ୍ଧାନ ଆରମ୍ଭ କରିଛି